ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭର ଭାରତ ସଂପର୍କିତ ଏକ କର୍ମଶାଳାକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତିରକ୍ଷା ଉତ୍ପାଦନ ବୃଦ୍ଧି ପାଇଁ ନୂଆ ନୂଆ ଜ୍ଞାନକୌଶଳର ପ୍ରୟୋଗ ଓ ବେସରକାରୀ କ୍ଷେତ୍ର ପାଇଁ ଏହାକୁ ଉନ୍କକ୍ତ କରିବାପାଇଁ ପ୍ରୟାସ କରାଯାଉଛି ସେ କହିଛନ୍ତି ଦୀର୍ଘ ବର୍ଷ ଧରି ଭାରତ ପ୍ରତିରକ୍ଷା ସାମଗ୍ରୀ ଆମଦାନୀ କରିଆସ୍କ୍ଥି ସେ କହିଛନ୍ତି ଭାରତ ସ୍ୱାଧୀନ ହେବା ସମୟରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ପାଇଁ ଏହାର ଯଥେଷ୍ଟ କ୍ଷମତା ଥିଲା କିନ୍ତୁ ଦଶନ୍ଧି ଦଶନ୍ଧି ଧରି କୌଣସି ଗୁରୁତ୍ୱପୂର୍ଷ୍ଣ ପଦକ୍ଷେପ ନିଆଯାଇ ନଥିଲା ତେବେ ପରିବର୍ତ୍ତିତ ପରିସ୍ଥିତିରେ ପ୍ରତିରକ୍ଷା କ୍ଷେତ୍ରରେ କ୍ରମାଗତ ସଂସ୍କାର ଆଶିବାର ପ୍ରୟାସ କରାଯାଉଛି ଆଧୁନିକ ଭାରତ ନିର୍ମାଣ ଓ ଆତ୍ମନିର୍ଭର ଭାରତ ପାଇଁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ଦିଗରେ ଭାରତର ପ୍ରତିବଦ୍ଧତାକୁ ଶ୍ରୀ ମୋଦୀ ଦୋହରାଇଛନ୍ତି ସେହିପରି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ନିଯୁକ୍ତି ଦ୍ୱାରା ସେନାବାହିନୀର ତିନୋଟି ସେବା ମଧ୍ୟରେ ଉତ୍ତମ ସମନ୍ୱୟ ଓ ପ୍ରତିରକ୍ଷା ସାମଗ୍ରୀ କ୍ରୟର ପଥ ସୁଗମ ହୋଇପାରିଛି

ତାମିଲନାଡୁ ଏବଂ ଉତ୍ତର ପ୍ରଦେଶରେ ଦୁଇଟି ପ୍ରତିରକ୍ଷା କରିଡର ମାଧ୍ୟମରେ ଭିଭି଼ମିରେ ଉନ୍ନତି ପାଇଁ ପଦକ୍ଷେପ ନିଆଯାଉଥିବା ଶ୍ରୀ ମୋଦୀ କହିଛନ୍ତି ରାଜ୍ୟ ସରକାରଙ୍କ ସହ ମିଳିତ ଭାବେ ଏହି ଭିଭିମିର ବିକାଶ କରାଯାଉଛି

ପ୍ରତିରକ୍ଷା ଷେତ୍ରରେ ଭାରତର ଆତ୍କନିର୍ଭରଶୀଳତା ଭାରତ ମହାସାଗର ଅଞ୍ଚଳରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ପ୍ରତିରକ୍ଷା କ୍ଷେତ୍ରରେ ସଂସ୍କାରର ଆବଶ୍ୟକତା ପ୍ରତି ଗୁରୁତ୍ୱ ଆରୋପ କରିଛନ୍ତି

ରାଜ୍ୟସଭା ଚେୟାରମ୍ୟାନ୍ ରାଜ୍ୟସଭାର ମୌସୁମୀ ଅଧିବେଶନକୁ ବିଭିନ୍ନ ସ୍ଥାନରେ ଆୟୋଜନ ନେଇ କରାଯାଇଥିବା ବ୍ୟବସ୍ଥା ସଫପର୍କରେ ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କିୟାନାଇଡୁ ଅନୁଧ୍ୟାନ କରିଛନ୍ତି ଏହିଭଳି ନୃତନ ବ୍ୟବସ୍ଥା ମାଧ୍ୟମରେ ରାଜ୍ୟସଭାର ବୈଠକ ଆୟୋଜନ ସମୟରେ ସଦସ୍ୟମାନେ ବିଭିନ୍ନ ସ୍ଥାନରେ ଥିବା ସାଂସଦମାନେ ଭିନ୍ନ ଭିନ୍ନ ପ୍ରସଙ୍ଗ ଉତ୍ଥାପନ କରିବା ପଏଣ୍ଟସ୍ ଅଫ୍ ଅର୍ଡର ଏବଂ ବାଚନିକ ଭୋଟ ଆଦି କିପରି ପରିଚାଳନା କରାଯାଇ ପାରିବ ସେ ବିଷୟରେ ଅନୁଧ୍ୟାନ କରିଛନ୍ତି

ଏହି ସମୟରେ ଅଡ଼ିଓ ବ୍ୟବସ୍ଥାର ମାନ ବିଷୟରେ ମଧ୍ୟ ଶ୍ରୀ ନାଇଡୁ ଯାଞ୍ଚ କରିଛନ୍ତି ଜରୁରୀକାଳୀନ ବୈଷୟିକ ଆବଶ୍ୟକତା ପାଇଁ ଏକ ହଟ୍ଲାଇନ୍ ଯୋଗାଯୋଗ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଚ୍ଛନ୍ତି ସେହିପରି ଲୋକସଭା ବାଚସ୍କତି ଓମ୍ ବିର୍ଲା କୋବିଡ୍ ନାଇଷ୍ଟିନ୍ ପରିପ୍ରେକ୍ଷୀରେ ସଂସଦର ମୌସୁମୀ ଅଧିବେଶନର ସୁପରିଚାଳନା ଉପରେ ଗୁରୁତ୍ୱ ଦେଇଛନ୍ତି ଏହି ଅଧିବେଶନ କାଳରେ ସାମାଜିକ ଦୂରତା ସଂପର୍କରେ ନିର୍ଦ୍ଦେଶାବାଳୀ ପ୍ରସ୍ତୁତ କରାଯାଇଛି ମୌସୁମୀ ଅଧିବେଶନ ସଂପର୍କିତ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ବିର୍ଲା ସମସ୍ତ ଏଜେନ୍ନୀଗୁଡ଼ିକୁ ନିଷ୍ଠାର ସହିତ କାର୍ଯ୍ୟ କରିବା ବିଶୋଧନ ଏବଂ ଅନ୍ୟାନ୍ୟ ବ୍ୟବସ୍ଥାକୁ ସୁସଂହତ ଭାବେ ଆୟୋଜନ କରିବାକୁ ପରାମର୍ଶ ଦେଇଛନ୍ତି ସଂସଦ ସଦସ୍ୟ ଏବଂ ସେମାନଙ୍କ କର୍ମଚାରୀଙ୍କ ପାଇଁ ଆବଶ୍ୟକୀୟ ପ୍ରୋଟୋକଲ୍ର ବ୍ୟବସ୍ଥା କରାଯାଇଛି ବୋଲି ଅନେକ ଗୁଡ଼ିଏ ଟ୍ୱିଟ୍ ମାଧ୍ୟମରେ ସେ ସ୍ଟଚନା ଦେଇଛନ୍ତି ସେହିପରି ପାର୍ଲାମେଣ୍ଟର ଅଧିକାରୀ ଓ କର୍ମଚାରୀମାନଙ୍କ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇଛି ବୋଲି ଲୋକସଭା ବାଚସ୍କତି କହିଚ୍ଛନ୍ତି

ସେ କହିଛନ୍ତି ସୌରଶକ୍ତିର ବ୍ୟବହାର ବୃଦ୍ଧି କରାଯାଇ ଭାରତୀୟ ରେଳବାଇକୁ ସମ୍ପୂର୍ଣ୍ଣ ଅଙ୍ଗାରକାମ୍ଳ ମୁକ୍ତ ରେଳବାଇରେ ପରିଣତ କରିବାର ମିଶନ ହାସଲ କରାଯାଇପାରିବ ମନ୍ତ୍ରୀ କହିଛନ୍ତି ରେଳବାଇ ସୌରଶକ୍ତିର ସମ୍ପର୍ଣ୍ଣ ଉପଯୋଗ କରିବାକୁ ପ୍ରତିଶ୍ରତିବଦ୍ଧ ଓ ଦିନେ ଏହା ସମ୍ପର୍ଷ୍ଣ ପ୍ରଦୃଷଣମୁକ୍ତ ଶକ୍ତି ବ୍ୟବହାରକାରୀ ସଂସ୍ଥାରେ ପରିଣତ ହେବ ରେଳବାଇ ନିଜକୁ ଅଙ୍ଗାରକାମୁ ମୁକ୍ତ କରିବାପାଇଁ ଏକ ବହୁମୁଖୀ ପଦ୍ଧତି ଆପଣେଇଛି ଯାହା ସୌରଶକ୍ତି ମାଧ୍ୟମରେ ସାକାର ହୋଇପାରିବ ଏହା ମଧ୍ୟ ପ୍ରଥମ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ପରିବହନ ବ୍ୟବସ୍ଥା ହେବାର ଲକ୍ଷ୍ୟ ହାସଲ କରିବ ମନ୍ତ୍ରୀ କହିଛନ୍ତି ରେଳବାଇର ଖାଲି ପଡ଼ିଥିବା ଜମିରେ ଯେଉଁମାନେ ସୌରଶକ୍ତି କାରଖାନା ସ୍ଥାପନ କରିବାକୁ ଚାହିଁବେ ରେଳବାଇ ସେମାନଙ୍କୁ ସମ୍ପର୍ଣ୍ଣ ସହଯୋଗ କରିବ

କୋବିଡ୍ରୁ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା' ସଂକ୍ରମିତ ହୋଇ ଚିକିହିତ ହେଉଥିବା ଲୋକମାନଙ୍କ ସଂଖ୍ୟାର ସାଢ଼େ ତିନିଗୁଣକୁ ବୃଦ୍ଧି ପାଇଛି

ଦେଶରେ ନମୁନା ପରୀକ୍ଷା ବୃଦ୍ଧି କରାଯିବାକୁ ଅହରହ ଉଦ୍ୟମ କରାଯାଉଛି

ମହାରାଷ୍ଟ୍ର ତାମିଲନାଡ଼ୁ କର୍ଣ୍ଣାଟକ ତେଲଙ୍ଗାନା ଗୁଜରାଟ ପଣ୍ଟିମବଙ୍ଗ ଉତ୍ତରପ୍ରଦେଶ ପଞ୍ଜାବ ଆନ୍ଧ୍ରପ୍ରଦେଶ ଏବଂ ଜାନ୍ମୁ କାଶ୍ମୀରରେ କୋଭିଡ ସଂକ୍ରମଣ ଜନିତ ମୃତ୍ୟୁହାର ଅଧିକ ରହିଛି

ଏହି ବୈଠକ ଅବସରରେ ପ୍ରଭାବଶାଳୀ ଢଙ୍ଗରେ କଣ୍ଟେନମେଣ୍ଟ ଏରିଆ ଚିହ୍ନଟ ଓ ନିରୀକ୍ଷଣ ପ୍ରକ୍ରିୟାକୁ ସକ୍ରିୟତାର ସହ କାର୍ଯ୍ୟକାରୀ କରିବାକୁ ଏହି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଦିଆଯାଇଛି

ଦେଶର ଦୂରଦୂରାନ୍ତ ଅଞ୍ଚଳକୁ ବିମାନ ସେବା ଯୋଗାଇବା ହେଉଛି ଏହାର ମୂଳ ଲକ୍ଷ୍ୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହିଛନ୍ତି ଏହି ନୂଆ ବିମାନ ପଥଗୁଡ଼ିକୁ ମଞ୍ଜୁରି ପ୍ରଦାନରେ ଉତ୍ତର ପୂର୍ବାଞ୍ଚଳ ପାର୍ବତ୍ୟ ରାଜ୍ୟ ଓ ଦ୍ୱୀପାଞ୍ଚଳକୁ ଅଗ୍ରାଧିକାର ଦିଆଯାଇଛି

ତେବେ ଏଥିରେ ହେଲିକପ୍ଟର ଏବଂ ସି ପ୍ଲେନ୍ସକୁ ସାମିଲ କରାଯାଇଛି